ପୁର୍ନବାର ଗୃହ କାର୍ଯ୍ୟ ଆର ବିରୋଧି ସଦସ୍ୟମାନେ ଗୃହ ମଧ୍ଘଭାଗକୁ ଆସି ହଟଗୋଳ ଚଳାଇଥିବା ବେଳେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ସନ୍ତୋଷ ସିଂହ ସାଲୁଜା ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମୋହନ ମାଝି ଭାସ୍କର ମଢାଇ ସୁବାସ ପାଣିଗ୍ରାହୀ ଓ କୁସୁମ ଟେଟେ ପ୍ରମୁଖ ସର୍ବଦଳୀୟ ବୈଠକରେ ନିଷ୍ବଭି ସତ୍ୱେ ସରକାର କାହିଁକି ଧାନ ଉଠାଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ

କରୋନା ଓଡ଼ିଶା ରାଜ୍ୟରେ ଆଶାଜନକ ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି

ସେହି ତଥ୍ୟ ପୋଲିସ୍ ପାଖରେ ରହିବ

ଏ ସଂପର୍କରେ ସମସ୍ତ ଗେଷ୍ହାଉସ୍ ହୋଟେଲ୍ ଓ ଲଜ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି

ଗତକାଲି ଶିମିଳିପାଳର କିଛି ସ୍ଚାନରେ ବର୍ଷା ହୋଇଛି

ସେହି ଜିଲ୍ଲାଗୁଡ଼ିକ ମଧରେ ଝାରସୁଗୁଡ଼ା ସୁନ୍ଦରଗଡ଼ ଅନୁଗୁଳ କେନ୍ଦୁଝର ମୟୂରଭଞ୍ଞ ବାଲେଶ୍ୱର ଓ ଭଦ୍ରକ ରହିଛି କାଳବୈଶାଖୀ ନେଇ ସତର୍କ ରହିବାକୁ ଏସ୍ଆର୍ସି ପକ୍ଷରୁ ଏହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନୋଟିସ୍ ଜାରି କରାଯାଇଛି